ପୂର୍ବରୁ ଶ୍ରୀ ମୋଦି କାଭେଡିଆଠାରେ ନଦୀବନ୍ଧରେ ପହଞ୍ ସର୍ଦ୍ଦାର ସରୋବର ନଦୀବନ୍ଧର ବିଭିନ୍ନ ପ୍ରକଳ୍ପ ଓ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ ଜଙ୍ଗଲ ସଫାରୀ ଇକୋ ପର୍ଯ୍ୟଟନ କାର୍ଟସ ଗାର୍ଡନ ଏକତା ନର୍ସରୀ ଏବଂ ନ୍ୟୁଟ୍ରିସନ ପାର୍କ ମିରର ମେଟ ଓ ବଟରଫ୍ଲାଏ ପାର୍କ ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଥିଲେ ଆକାଶବାଣୀ ସମ୍ଭାଦଦାତା ଜଣାଇଛନ୍ତି ଗୁକୁରାଟ ସରକାରଙ୍କ ପକ୍ଷରୁ ନମାମୀ ଦେବୀ ନର୍ମଦେ ମହୋହବ ଆଜି ସାରା ରାଜ୍ୟରେ ପାଳନ କରାଯାଉଛି ସର୍ଦ୍ଦାର ସରୋବର ନଦୀବନ୍ଧରେ ସର୍ବୋଚ୍ଚ ଜଳ ଆହୋରଣ ଐତିହାସିକ ପ୍ରଟଣାକୁ ପାଳନ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି ପ୍ରଧାନମନ୍ତ୍ରୀଙ୍କ ଆଜି ଅଣସ୍ତରୀତମ ଜନ୍ମଦିନ ଅବସରରେ ନମାମି ଦେବୀ ନର୍ମଦେ ମହୋସବ ପାଳନ କରାଯାଉଛି ପିଏମ୍ ବାର୍ଥଡେ ଓଡ଼ିସ୍ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଅନେକ କେନ୍ଦ୍ରମନ୍ତ ଓ ବିଭିନ୍ନ ଦଳର ରାଜନେତା କ୍ରୀଡ଼ାବିତ୍ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସାଧାରଣ ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ସୁଖ ଓ ଦେଶପାଇଁ ବହୁଦିନ ପର୍ଯ୍ୟନ୍ତ ସେବା କରିବାକୁ କାମନା କରିଛନ୍ତି ଟ୍ୱିଟ୍ କରି ଉପରାଷ୍ଟ୍ରପତି କହିଛନ୍ତି ଶ୍ରୀ ମୋଦିଙ୍କ ଉଲ୍ଲେଖନୀୟ ନେତୃତ୍ୱ ଅଧୀନରେ ନବଭାରତ ଗଠନ ପାଇଁ ସ୍ଟଜନଶୀଳ ଗଣ ଆନ୍ଦୋଳନକୁ ଦେଶବାସୀ ଗ୍ରହଣ କରିଛନ୍ତି ତାଙ୍କର ଦୂରଦୃଷ୍ଟି ଓ ଦେଶଗଠନ ଆକାଂକ୍ଷାକୁ ପ୍ରରଣ କରିବା ପାଇଁ ସବୁ ଲୋକ ଆଶାବାନ୍ଧି ବସିଥିବା ସେ ଦର୍ଶାଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତଶାହା ତାଙ୍କ ବାର୍ତ୍ତାରେ କହିଛନ୍ତି ଜଣେ ସଂସ୍କାରବାଦୀ ଭାବେ ଶ୍ରୀ ମୋଦି ରାଜନୀତିକୁ ନ୍ତ୍ରଆ ଦିଗ୍ଦର୍ଶନ ଦେବା ସଙ୍ଗେ ସଙ୍ଗେ ବର୍ଷବର୍ଷ ଧରି ସମାଧାନ ହୋଇପାରୁନଥିବା ସମସ୍ୟାଗୁଡ଼ିକୁ ସବୁଦିନ ପାଇଁ ସମାଧାନ କରି ସେ ଲୋକମାନଙ୍କୁ ଗର୍ବିତ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ବିଶ୍ୱସ୍ତରରେ ଭାରତର ସମ୍ମାନ ଉପରକୁ ଉଠାଇବାରେ ଶ୍ରୀ ମୋଦି ଜଣେ ସମର୍ଥନ ନେତାଭାବେ ନିଜକୁ ପ୍ରତିପାଦନ କରିଛନ୍ତି ସ୍ବଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଶ୍ରୀ ମୋଦିଙ୍କ ଅଧୀନରେ କାମ କରି ସେ ନିଜକୁ ଗର୍ବ ଅନୁଭବ କରୁଛନ୍ତି ପ୍ରଧାନମନ୍ତ୍ରୀ ସବୁଦିନ ପାଇଁ ସମସ୍ତଙ୍କର ପ୍ରେରଣାର ଉତ୍ସ ଭାବେ ରହିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶ୍ରୀ ମୋଦିଙ୍କର ଦୀର୍ଘାୟୁ ସୁସ୍ଥ ଓ ଆନନ୍ଦମୟ ଜୀବନ କାମନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶ୍ରୀ ମୋଦିଙ୍କର ସୁସ୍ଥ ଓ ଦୀର୍ଘଜୀବନ କାମନା କରିଛନ୍ତି

ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ପ୍ରଧାନମନ୍ତ୍ରୀଙ୍କ ସଫଳତା ଓ ଦେଶ ପାଇଁ ବିକାଶ ହାସଲ କାମନା କରିଛନ୍ତି ଇସି ପୋଲ୍ ମହାରାଷ୍ଟ୍ରରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ନିର୍ବାଚନ ଆୟୋଗର ଏକ ଦଳ ଆଜି ମୁମ୍ଭାଇରେ ପହଞ୍ଚିବ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋଡା ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଭାଗିଦାରୀମାନଙ୍କ ସହ କଥାବାର୍ତ୍ତା କରିବେ ରାଜ୍ୟ ନିର୍ବାଚନ ଆୟୋଗର ଅଧିକାରୀମାନେ କହିଛନ୍ତି ଶ୍ରୀ ଅରୋଡା ନିର୍ବାଚନ କମିଶନର ଅଶୋକ ଲାଭାସା ଓ ସୁଶୀଲ ଚନ୍ଦ୍ରାଙ୍କ ସହ ପ୍ରଶାସନ ପୁଲିସ୍ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବେ ଏହି ସମୀକ୍ଷା ବୈଠକ ଦୁଇ ଦିନ ଚାଲିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗର ଅଧିକାରୀମାନେ ଜଣାଇଛନ୍ତି

ଆସନ୍ତା ସପ୍ତାହରେ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବାର ଆଶା କରାଯାଉଛି ସିବିଆଇ କୁମାର ସାରଦା ଚିଟ୍ଫଣ୍ଡ ଦ୍ରୁର୍ନୀତି ମାମଲାରେ ପୂର୍ବତନ କୋଲକାତା ପୁଲିସ କମିଶନର ରାଜୀବ କୁମାର ଆଜି ସିବିଆଇ ଆଗରେ ହାଜର ହୋଇନାହାନ୍ତି

ଖବରରୁ ଜଣାପଡିଛି ଆଇନ୍ ଅଧୀନରେ ପରବର୍ତ୍ତୀ ପଦକ୍ଷେପ କ'ଣ ନିଆଯିବ ସେ ସଂକ୍ରାନ୍ତରେ ସିବିଆଇ ଏବେ ବିବେଚନା କରୁଛି ତେଣେ ବରାସତ୍ ସ୍ୱତନ୍ତ୍ର ଅଦାଲତ ଶ୍ରୀ କୁମାରଙ୍କ ଆଗୁଆ ଜାମିନ୍ ଆବେଦନକୁ ଆଜି ପ୍ରତ୍ୟାଖ୍ୟାନ କରିଦେଇଛି ସିବିଆଇ ପକ୍ଷରୁ ନୋଟିସ୍ ଜାରି କରାଯିବା ପରେ ସେ ଆଗୁଆ ଜାମିନ୍ ପାଇଁ ବରାସତ୍ କୋର୍ଟକୁ ଯାଇଥିଲେ ସ୍ୱତନ୍ତ୍ର ବିଚାରପତି ସଞ୍ଜୀବ ତାଲୁକଦାର କହିଛନ୍ତି ଆଗୁଆ କାମିନ ଆବେଦନ ଉପରେ ଶୁଣାଣି କରିବା ତାଙ୍କ ସୀମା ବାହାରେ ଏଣୁ ଏହାଉପରେ ସେ ଶୁଣାଣି କରିବେ ନାହିଁ ସାରଦା ଚିଟ୍ଫଣ୍ଡ କମ୍ପାନୀ ପ୍ରାୟ ଅଢ଼େଇ ହଜାର କୋଟି ଟଙ୍କା ଲୋକମାନଙ୍କଠାରୁ ଠକି ନେଇଛି ହୋମ୍ ମିନିଷ୍ଟ୍ରୀ ଭାରତ ପଟେ ଡେରାବାବା ନାନକଠାରେ କର୍ତ୍ତାରପୁର କରିଡ଼ର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

କର୍ତ୍ତାରପୁର କରିଡ଼ର ପାକିସ୍ତାନର କର୍ତ୍ତାରପୁର ଦର୍ବାର ସାହିବି ସହ ଗୁରଦାସପୁର ଜିଲ୍ଲାର ଡେରାବାବା ନାନକ ପୀଠ ସହ ସଂଯୋଗ ସ୍ଥାପନ କରିବ

ପରିମଳ କ୍ଷେତ୍ରରେ ଉନ୍ନତି ଆଣି ସମସ୍ତଙ୍କୁ ଶୌଚାଳୟ ଉପଳବ୍ଧ କରାଇବା କ୍ଷେତ୍ରରେ ଉଲ୍ଲ୍ରେଖନୀୟ କାର୍ଯ୍ୟ ପାଇଁ ଶ୍ରୀ ମୋଦୀଙ୍କୁ ସମ୍ମାନିତ କରାଯିବ ଆମେରିକାର ସିଆଟେଲ୍ରେ ଗେଟସ୍ ଫାଉଣ୍ଡେସନ୍ ପକ୍ଷରୁ ଜାରି ଏକ ବିବୃତ୍ତିରେ ଗତକାଲି କୁହାଯାଇଛି ଯେ ଶ୍ରୀ ମୋଦୀ ଫାଉଣ୍ଡେସନ୍ର ବାର୍ଷିକ ଗୋଲ୍କିପରସ୍ ଗ୍ଲୋବାଲ୍ ଗୋଲ୍ସ ଆୱାର୍ଡ୍ ଗ୍ରହଣ କରିବେ

ଶ୍ରୀ ମୋଦି ଆସନ୍ତା ସପ୍ତାହରେ ଆମେରିକା ଯାଇ ଏହି ପୁରସ୍କାର ଗ୍ରହଣ କରିବେ ପାକ୍ ଟ୍ରମ୍ପ ମୋଦି ପାକିସ୍ତାନର ଜଣେ ପୂର୍ବତନ ବିଶିଷ୍ଟ କୃଟନୀତିଜ୍ଞ କହିଚ୍ଚନ୍ତି ପ୍ରବାସୀ ଭାରତୀୟମାନଙ୍କ ଦ୍ୱାରା ଆୟୋଜିତ ହାଉଡି ମୋଦି କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପଙ୍କ ନିଷ୍ପଭି ଦ୍ୱାରା ଶ୍ରୀ ମୋଦିଙ୍କୁ ଜଣେ ଘନିଷ୍ଠ ବନ୍ଧୁ ଭାବେ ଶ୍ରୀ ଟ୍ରମ୍ପ ବିବେଚନା କରୁଥିବା ସ୍ୱଷ୍ଟ ପ୍ରମାଣିତ ହୋଇଛି

ଆମେରିକାରରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦ୍ଦତ ହୃସେନ୍ ହକାନି ପିଟିଆଇ ସମ୍ଭାଦ ସରବରାହ ସହ କଥାବାର୍ଭା ବେଳେ କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ଗତ ୱାଶିଂଟନ୍ ଗସ୍ତ ଅମେରିକା ପାକିସ୍ତାନ ସମ୍ପର୍କ ମଧ୍ୟରେ ଉନ୍ନତି ଆଶିଥିବା କଥା ଯେଉଁମାନେ ଭାବିଛନ୍ତି ସେମାନେ ନିଣ୍ଚିତ ନିରାଶ ହେବେ ଶ୍ରୀ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଚଳିତ ବର୍ଷ ଏହା ତୂତୀୟ ସାକ୍ଷାତ୍

ଦେଶରେ ପରିବର୍ତ୍ତନ ଆଣିବା ପାଇଁ ଏହିସବୁ ନିଷ୍କଭି ନିଆଯାଇଥିବା ସେ କହିଛନ୍ତି

ଗୌହାଟୀ ଜାଭେଡକର ସ୍ଚଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଆଜି ଅପରାହ୍ରରେ ଗୌହାଟୀ ନିକଟସ୍ଥ ଅଜରାଠାରେ ଏକ ଜନଜାଗରଣ ର୍ୟାଲିରେ ଉଦ୍ବୋଧନ ଦେବେ

ରାଜ୍ୟ ବିଜେପି ସଭାପତି ରଞ୍ଜିତ କୁମାର ଦାସ ଓ ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଏହି ର୍ୟାଲିରେ ଯୋଗଦେବେ ପାର୍ଟିର ସମ୍ପର୍କ ଅଭିଯାନ ଅଂଶବିଶେଷ ଭାବେ ବିଜେପିର ବରିଷ୍ଣ ନେତା ଓ କେନ୍ଦ୍ରମନ୍ତ୍ରୀ ସୋମପ୍ରକାଶ ଗୌହାଟୀରେ ଆକି ବିଶିଷ୍ଟ ନାଗରିକମାନଙ୍କୁ ସାକ୍ଷାତ୍ କରିଛନ୍ତି